ପିଏମ୍ ଏନ୍ସିସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ପୂର୍ବରୁ ଯେଉଁ ଐତିହାସିକ ଅନ୍ୟାୟ ହୋଇଛି ତାହାକୁ ସୁଧାରିବା ଓ ପଡ଼ୋଶୀ ଦେଶଗୁଡ଼ିକର ସଂଖ୍ୟାଲଘୁଙ୍କ ପ୍ରତି ହୋଇଥିବା ଅତ୍ୟାଚାରରୁ ସେମାନଙ୍କୁ ମୁକ୍ତି ଦେବା ପାଇଁ ବିଜେପି ଦେଇଥିବା ପ୍ରତିଶ୍ରତିର ପୂରଣ କରିବା ହେଉଛି ନାଗରିକ ସଂଶୋଧନ ଆଇନ୍ ଆଶିବାର ମୁଖ୍ୟ ଲକ୍ଷ୍ୟ

ନାଗରିକତ୍ୱ ସଂଶୋଧନ ଆଇନ ସଂପର୍କରେ ଉଲ୍ଲେଖ କରି ସେ କହିଛନ୍ତି ଯେ ଐତିହାସିକ ଭ୍ରଲ୍କୁ ସଂଶୋଧନ କରିବା ପାଇଁ ଏହି ବିଲ୍ ଅଶାଯାଇଛି ଏହା ଦ୍ୱାରା ପଡ଼ୋଶୀ ଦେଶଗୁଡ଼ିକରେ ଧାର୍ମିକ ଭେଦଭାବର ଶିକାର ହେଉଥିବା ସଂଖ୍ୟାଲଘୁଙ୍କୁ ନାଗରିକତା ପ୍ରଦାନ କରାଯାଇ ପାରିବ ସେ କହିଛନ୍ତି କେବଳ ଜାମ୍ମୁ କାଶ୍ମୀର ନୁହେଁ ସମଗ୍ର ଦେଶ ସେଠାରେ ଶାନ୍ତିର ଏକ ନୂଆ ବାତାବରଣ ଦେଖିବାକୁ ପାଇଛି ଭାରତ ବିଚ୍ଛିନ୍ନତାବାଦ ବିରୁଦ୍ଧରେ ସଂଗ୍ରାମରେ ଦ୍ରତ ସଫଳତା ହାସଲ କରୁଛି ଓ ଦିନେ ଏହାକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବ ଯୁବଭାରତ ଚତ୍ରର୍ଥ ଶିଳ୍ପ ବିପୁବରେ ଏକ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିବ ବୋଲି ସେ କହିଛନ୍ତି ଦେଶର ଅର୍ଥନୀତିକୁ ଏକ ନୂଆ ସୋପାନକ୍ ଉନ୍ନୀତ କରିବାର ଉପରେ ସେ ଗୁରୁତ୍ୱ ଦେବା ସହ ଏକ ଆତୁନିର୍ଭରଶୀଳ ସଶକ୍ତ ସମୃଦ୍ଧ ଓ ନିରାପଦ ଭାରତ ଗଠନ ପାଇଁ ଆହ୍ବାନ କଣାଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଦଶନ୍ଧି ଧରି ଅବହେଳିତ ହୋଇ ରହିଥିବା ଦେଶର ଉତ୍ତରପୂର୍ବାଞ୍ଚଳର ଲୋକମାନଙ୍କର ଆଶା ଆକାଂକ୍ଷା ପ୍ରରଣ କରିବା ଦିଗରେ ସରକାର କାର୍ଯ୍ୟ କର୍ତ୍ତି

ହିଂସା ଏବଂ ବିଧ୍ୱଂସକାରୀ ଗୋଷୀଙ୍କଠାରୁ ଦୂରେଇ ରହିବାକୁ ସେ ଯୁବବର୍ଗଙ୍କୁ ପରାମର୍ଶ ଦେଇଛନ୍ତି ଦେଶର ପରମ୍ପରା ଏବଂ ଐତିହ୍ୟକୁ ବଜାୟ ରଖିବା ସହ ଶାନ୍ତି ପ୍ରତିଷ୍ଠା ଲାଗି ଉଦ୍ୟମ କରିବାକୁ ଉପରାଷ୍ଟ୍ରପତି ଶ୍ରୀ ନାଇଡୁ ଗୁରୁତ୍ୱାରୋପ କରିଛନ୍ତି ଉପରାଷ୍ଟ୍ରପତି କହିଛନ୍ତି ଯେ ଗଣତନ୍ତରେ ହିଂସାର ସ୍ଥାନ ନାହିଁ ବାଲାଟ କାଗଜ ବୁଲେଟ୍ଠୁ ଅଧିକ ଶକ୍ତିଶାଳୀ ବୋଲି ସେ କହିଛନ୍ତି ଶିକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର ସୃଜନଶୀଳତା ଓ ଅଭିନବତାର ବିକାଶ ପାଇଁ ଉଦ୍ୟମ ହେବା ଉଚିତ ବୋଲି ସେ କହିଛନ୍ତି ଏସ୍ସି ନିର୍ଭୟା ନର୍ଭୟା ସାମୃହିକ ବଳାକ୍କାର ଓ ହତ୍ୟା ମାମଲାର ଚାରିଜଣ ଦୋଷୀବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଦୋଷୀ ମୁକେଶ କୁମାର ସିଂର କ୍ଷମା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି ଜଷ୍ଟିସ୍ ଆର୍ଭାନୁମତୀଙ୍କ ଅଧ୍ୟକ୍ଷତାରେ ଏକ ତିନିକ୍କଣିଆ ଖଣ୍ଡପୀଠ କହିଛନ୍ତି ରାଷ୍ଟ୍ରପତିଙ୍କ ଦ୍ୱାରା କ୍ଷମା ଆବେଦନକୁ ତୁରନ୍ତ ଖାରଜ କରାଯିବା ଅର୍ଥ ନୁହେଁ ଯେ ରାଷ୍ଟ୍ରପତି ଏହାକୁ ଭଲଭାବେ ପରୀକ୍ଷା ନିରୀକ୍ଷା କରିନାହାନ୍ତି ଖଶ୍ଚପୀଠ କହିଛନ୍ତି ନିମ୍ବ ଅଦାଲତ ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ରାୟ ସମେତ ସମସ୍ତ ଦସ୍ତାବିଜଗୁଡ଼ିକୁ ରାଷ୍ଟ୍ରପତିଙ୍କୁ ଦାଖଲ କରାଯାଇଥିଲା ଏହା ପରେ ରାଷ୍ଟ୍ରପତି ଦୋଷୀ ବ୍ୟକ୍ତିମାନଙ୍କର କ୍ଷମା ଆବେଦନ ଉପରେ ବିଚାର କରିଥିଲେ ସୁପ୍ରିମକୋର୍ଟ ପୁଣି କହିଛନ୍ତି ଜଣେ ଦୋଷୀ ବ୍ୟକ୍ତି ଜେଲ୍ ଭିତରେ ଅତ୍ୟାଚାରର ଶିକାର ହେବା' ତା'ର କ୍ଷମା ଆବେଦନ ବାତିଲ କରିବାକୁ ଚାଲେଞ୍ଜ କରିବା ପାଇଁ ଏକ ଭିଭିଭ୍ରମି ହୋଇପାରିବ ନାହିଁ ମୁକେଶ ସିଂ ତା'ର କ୍ଷମା ଆବେଦନକୁ ରାଷ୍ଟ୍ରପତି ପ୍ରତ୍ୟାଖ୍ୟାନ କରିବାକୁ ଚାଲେଞ୍ଜ କରି କୋର୍ଟରେ ଆବେଦନ କରିଥିଲା ଇତିମଧ୍ୟରେ ଆଉ ଜଣେ ଦୋଷୀ ବ୍ୟକ୍ତି ଅକ୍ଷୟ କୁମାର ଏକ କ୍ଷମା ଆବେଦନ ସହ ଆଜି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ତାଙ୍କର ଓକିଲ ଏପି ସିଂ କହିଛନ୍ତି ଆବେଦନକାରୀ କିଛି ଅତିରିକ୍ତ ଦସ୍ତାବିଜ ସହ ପିଟିସନ ଦାଖଲ କରିବାକୁ ସୁପ୍ରମିକୋର୍ଟ ରେଜିଷ୍ଟ୍ରି ତାଙ୍କୁ କହିଛନ୍ତି ଏବଂ ସେହି ଅନୁସାରେ ସେ ଦସ୍ତାବିଜ ସଂଗ୍ରହ କରୁଛନ୍ତି ସର୍ଜିଲ ରିମାଣ୍ଡ ନାଗରିକ ଆଇନ ସଂଶୋଧନ ଓ ପ୍ରସ୍ତାବିତ ଜାତୀୟ ନାଗରିକ ପଞ୍ଜିକା ବିରୁଦ୍ଧରେ ଉତ୍ତେଜନାମୂଳକ ଭାଷଣ ଦେଇ ଚର୍ଚ୍ଚାର ବିଷୟ ହୋଇଥିବା କର୍ମୀ ସର୍ଜିଲ ଇମାମ୍ଙ୍କୁ ଟ୍ରାନ୍ଜିଟି ରିମାଣ୍ଡରେ ପଠାଯାଇଛି ଦିଲ୍ଲୀ ପୋଲିସ୍ କ୍ରାଇମ୍ବ୍ରାଞ୍ଚ ଗତକାଲି ବିହାରର ଜେହାନାବାଦରୁ ତାଙ୍କୁ ଗିରଫ କରିଥିଲା

କିନ୍ତୁ ସର୍ଜିଲ୍ ଇମାମ ସେ ନିଜେ ଆତ୍ମସମର୍ପଣ କରିଥିବାର ଦାବି କରିଛନ୍ତି ଇମାମଙ୍କୁ ଦେଶଦ୍ରୋହ ଓ ଅନ୍ୟାନ୍ୟ ଅଭିଯୋଗରେ ଗିରଫ କରାଯାଇଛି ଦିଲ୍ଲୀ ପୋଲ୍ କ୍ୟାମ୍ପେନ୍ ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରଚାର ଖୁବ୍ ଜୋରସୋରରେ ଚାଲିଥିବାବେଳେ ବିଭିନ୍ନ ରାଜନୈତିକ ଦଳର ବଡ଼ବଡ଼ ନେତାମାନେ ଭୋଟରମାନଙ୍କୁ ଆକୃଷ୍ଟ କରିବା ଲାଗି ଯଥାସମ୍ଭବ ଉଦ୍ୟମ ଚଳାଇଛନ୍ତି ଅମିତ ଶାହା ରାଜନାଥ ସିଂ ଓ ସ୍କତି ଇରାନୀଙ୍କ ଭଳି କେନ୍ଦ୍ରମନ୍ତ୍ରୀମାନେ ବିଭିନ୍ନ ସ୍ଥାନରେ ନିର୍ବାଚନ ସଭାଗୁଡ଼ିକରେ ଉଦ୍ବୋଧନ ଦେଉଛନ୍ତି ବିଜେପି ସଭାପତି ଜେପି ନଡ୍ଡା ଗୁଜରାତ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଓ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ କୟରାମ ଠାକୁର ମଧ୍ୟ ପ୍ରଚାର କାର୍ଯ୍ୟରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ପାର୍ଟିର ବରିଷ୍ଣ ନେତା ମନୀଷ ସିଶୋଦିଆ ନିର୍ବାଚନ ସଭା ଓ ରୋଡ୍ଶୋମାନ କରୁଛନ୍ତି ଦିଲ୍ଲୀ କଂଗ୍ରେସ ସଭାପତି ସୁଭାଷ ଚୋପଡ଼ା ଓ ପାର୍ଟିର ବରିଷ୍ଠ ନେତା ଅଜୟ ମାକନ ମଧ୍ୟ ବିଭିନ୍ନ ସ୍ଥାନରେ ନିର୍ବାଚନ ସଭାଗୁଡ଼ିକରେ ଉଦ୍ବୋଧନ ଦେଉଛନ୍ତି

ହେଲ୍ଥ କରୋନା ଭାଇରସ୍ ଚୀନରେ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ନିହାତି କରୁରୀ ନ ହେଲେ ସେଠାକୁ ଗସ୍ତ ନ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି ଏକ ପରାମର୍ଶ ସ୍ବଚୀ ଜାରି କରିଛି ଚୀନରୁ ଆସୁଥିବା ସମସ୍ତ ବିମାନ ଯାତ୍ରୀଙ୍କୁ ତନ୍ତନ୍ତ କରି ଯାଞ୍ଚ କରିବାକୁ ଏଥିରେ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ମନ୍ତ୍ରଣାଳୟ ଆଜି ଏକ ଭିଡ଼ିଓ କନ୍ଫରେନ୍ସି ମାଧ୍ୟମରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କରୋନା ଭୂତାଣୁର ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କରିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ୱତନ୍ତ୍ର ସଚିବ ସଂଜୀବ କୁମାର ବୈଠକରେ ଅଧ୍ୟକ୍ଷତା କରିଥିଲେ ଇତିମଧ୍ୟରେ ଆୟୁଷ ମନ୍ତ୍ରଣାଳୟ କହିଛି କରୋନା ଭୂତାଣୁ ସଫକ୍ରମଣର ମୁକାବିଲା ପାଇଁ ଲକ୍ଷଣକୁ ଦୃଷ୍ଟିରେ ରଖି ୟୁନାନି ଚିକିହା ପଦ୍ଧତିର ଉପଯୋଗ କରାଯାଇ ପାରିବ ଲୋକମାନଙ୍କୁ ସଫାସ୍କତରା ରହିବା ଓ ଖାଦ୍ୟ ପାନୀୟ ଗ୍ରହଣ କରିବା ପୂର୍ବରୁ ଭଲଭାବେ ହାତକୁ ସାବୁନରେ ସଫା କରିବା ପାଇଁ ପରାମର୍ଶ ଦିଆଯାଇଛି ଅଧୁଆ ହାତ ଆଖି ନାକ କିମ୍ବା ମୁହଁରେ ନ ଲଗାଇବାକୁ ମଧ୍ୟ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି ଓଡ଼ିଶା ଇ ପୋଲିସ୍ ଷ୍ଟେସନ୍ ଓଡ଼ିଶା ସରକାର ଲୋକମାନଙ୍କ ପାଇଁ ଏକ ଅଭିନବ ଥାନାର ଆରମ୍ଭ କରିଛନ୍ତି ଯେଉଁଠି ଲୋକମାନେ ସେମାନଙ୍କର ନିଜ ଘରୁ ଅଭିଯୋଗ ଦାଖଲ କରିପାରିବେ ଏହି ଅନ୍ଲାଇନ୍ ଥାନା ଭୁବନେଶ୍ୱରସ୍ଥିତ ରାଜ୍ୟ କ୍ରାଇମ୍ ରେକର୍ଡ ବ୍ୟୁରୋରୁ କାର୍ଯ୍ୟ କରିବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନୂଆ ବ୍ୟବସ୍ଥାର ଶୁଭ ଉଦ୍ଘାଟନ କରିଛନ୍ତି ଲୋକମାନଙ୍କୁ ଅଯଥାରେ ଥାନାକୁ ଯିବାରୁ ରିହାତି ଦେବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି ଯାନବାହାନ ଚୋରି କ୍ଷେତ୍ରରେ ବୀମା ପାଇବା ପାଇଁ ଏହା ଲୋକମାନଙ୍କୁ ବହୁମାତ୍ରାରେ ସାହାଯ୍ୟ କରିବ

ମନ୍ତ୍ରୀ କହିଛନ୍ତି ବୈଷୟିକ ଜ୍ଞାନ ଓ ନୂଆନୂଆ ଉଭାବନ ଜରିଆରେ ଜଳବାୟୁ ପରିବର୍ତ୍ତନର ସାମ୍ବା କରାଯାଇ ପାରିବ ଏ କ୍ଷେତ୍ରରେ ଅଧିକ ମିଳିତ ଗବେଷଣା ଏବଂ ମିଳିତ ଉଦ୍ୟମ ପ୍ରତି ସେ ଗୁରୁତ୍ୱାରୋପ କରିଚ୍ଛନ୍ତି

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଏହି ଜାତୀୟ ଦୁର୍ବିପାକ ସମୟରେ ମାଡାଗାସ୍କାର ସହିତ ଭାରତ ବନ୍ଧୁ ଭାବରେ ଛିଡ଼ା ହୋଇଛି ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ଜରୁରୀ ସାମଗ୍ରୀ ଔଷଧ ଆଦି ବହନ କରି ନୌକାହାଜ ଐରାବତ ଆଜି ସେଠାରେ ପହଞ୍ଚିବ ଗତ ସପ୍ତାହରେ ମାଡାଗାସ୍କାରରେ ହୋଇଥିବା ବାତ୍ୟାରେ ସେଠାରେ ବିପୁଳ କ୍ଷତି ହୋଇଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୃତକଙ୍କ ପାଇଁ ଶୋକ ବ୍ୟକ୍ତ କରିଛନ୍ତି ଟ୍ୱିଟ୍ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ଏହାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ କହିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଏହି ଦୁର୍ଘଟଣାର ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ନିରଜ ଚୋପ୍ଡା ଭାରତର ଜାଭେଲିନ୍ ଥ୍ରୋ ପ୍ରତିଯୋଗୀ ନିରଚ୍ଚ ଚୋପ୍ଡା ଟୋକିଓ ଅଲିମ୍ପିକୁ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି

ନିରକ ଆଇଏଏଫ୍ ବିଶ୍ୱ ଚାମ୍ପିୟାନ୍ସିପ୍ ଓ ଏସୀୟ ଚାମ୍ପିୟନ୍ସିପ୍ରେ କହୁଣୀରେ ଆଘାତ ପାଇଁ ଖେଳିପାରି ନଥିଲେ